ଏହା ସାରା ପଣ୍ଟିମାଞଳ ପାଇଁ ନ୍ଆଁଖାଇ ଭେଟି ବୋଲି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ଉଡାନ୍ ଯୋଜନାରେ ରାଜଧାନୀ ଭୁବନେଶ୍ୱର ରାୟପୁର ସହ ବିମାନ ସେବା ସଂଯୋଗ ହେବ

ଝାରସୁଗୁଡ଼ା କୋଇଲା ଇଲେକ୍ଟିପ୍ଲାଣ୍ ଷିଲ ଆଲୁମିନିୟନର ପେଣ୍ଷସ୍ଥଳୀ ହେବାକୁ ଯାଉଛି

ଏହି ପୁରସ୍କାର ଅର୍ପଣ ସମୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଡ ମୋନା ଶର୍ମା ବିଭାଗୀୟ ସର୍ବୋଚ ଯନ୍ତୀ ଓ ମୁଖ୍ୟଯନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ

ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲ୍ରରହିବ ବୋଲି ବୈଠକରେ ନିଷ୍ବଭି ନିଆଯାଇଛି

ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ କୌଶସି ଅଦାଲତରେ ଶୁଣାଶି ହୋଇପାରୁନାହି